ପ୍ରଧାନମନ୍ତୀଙ୍କ ସମ୍ଭାବ୍ୟ ଗସ୍ତକୁ ଦୂଷ୍ଟିରେ ରଖ୍ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦର ସହିତ ଅନ୍ୟାନ୍ୟ ଅଞ୍ଞଳରେ ସୁରକ୍ଷା ବ୍ୟବସ୍କୁ ଆକି ଯାଞ୍ କରାଯାଉଛି ଏଥିରେ ରାକ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତିଙ୍କ ସହିତ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙଗୀ ଏଡିଜି ସୌମେନ୍ର ପ୍ରିୟଦର୍ଶୀ ପ୍ରମୁଖ ସୁରକ୍ଷା ବ୍ୟବସ୍କା ତଦାରଖ କରୁଥିବା ଜଣାପଡ଼ିଛି

ଖୁବ୍ ଶୀଘ୍ର ପରିସ୍ତିତି ସ୍ୱାଭାବିକ ହେବାକୁ ସେ ପ୍ରାର୍ଥନା କରିଛନ୍ତି

ଜିଲ୍ଲାପାଳମାନଙ୍କୁ ଶିକ୍ଷାବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ଼ କର୍ମକର୍ତାଙ୍କ ସହ ଆଲୋଚନା ପରେ ଗଣଶିଷା ମନ୍ତୀ ସ୍ଚନା ଦେଇଛନ୍ତି

ତେବେ ଚାର୍ଟ ପ୍ରସ୍ତୁତ ହେବା ପରେ ଯେଉଁମାନଙ୍କର ଟିକେଟ୍ କନ୍ଫର୍ମ ହୋଇଥିବ କେବଳ ସେହିମାନଙ୍କୁ ହିଁ ଯିବାପାଇଁ ଅନୁମତି ମିଳିବ

ଏଥିସହ ଯାତ୍ରା କରିବାର ଦୁଇ ଘଣ୍ଣା ପୂର୍ବରୁ ମଧ୍ଧ ଅନ୍ଲାଇନ୍ରେ ଟିକେଟ୍ ବୁକ୍ କରିଦେଇପାରିବେ ତେବେ ଯାତ୍ରା ସମୟରେ ସମସ୍ତ ପ୍ରକାର ସତର୍କତା ଅବଲୟନ କରିବାକୁ ପରାମର୍ଶ ଦିଆଯାଇଛି

ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀ ଉଡ଼ାଣକୁ ସହଜ ଓ ସୁରକିତ କରିବାପାଇଁ ବିମାନ ବନ୍ଦର କର୍ତ୍ତୂପକ୍ଷ ଏହାକୁ ନନ୍ ଟଚ୍ ଏୟାରପୋର୍ଟ ଘୋଷଣା କରିଛନ୍ତି